ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସେ ଏହାକୁ ଉଦ୍ଘାଟନ କରିବେ ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ରହିଛି ' ଆମ ଭବିଷ୍ୟତର ପୁନଃନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ'

ଭାରତର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନବୀକରଣୀୟ ଏବଂ ଅଣପାରମ୍ପାରିକ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ ହେଉଛନ୍ତି ଏହି ସମ୍ମିଳନୀର ପ୍ରମୁଖ ଅଂଶୀଦାର ଏହି ଅବସରରେ ଗୁଆନାର ରାଷ୍ଟ୍ରପତି ଡକୁର ମହମ୍ମଦ ଇରଫାନ ଅଲ୍ଲୀ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମସ୍ ମାରାପେ ମାଳଦୀପର ବାଚସ୍କତି ମହମ୍ମଦ ନାସିଦ୍ ମିଳିତ କାତିସଂଘର ଉପମହାସଚିବ ଅମିନା କ୍ଷେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରମୁଖ ଉପସ୍ଥିତ ରହିବେ ଶିଖର ସମ୍ମିଳନୀରେ ଶକ୍ତି ଏବଂ ଶିଳ୍ପ ପରିବର୍ତ୍ତନ ପ୍ରକୃତି ଭିତ୍ତିକ ସମାଧାନ ଜଳବାୟୁ ଅର୍ଥନୀତି ବୂଦ୍ଧିଗତ ଅର୍ଥନୀତି ସ୍ୱଚ୍ଛ ମହାସାଗର ଏବଂ ବାୟୁ ପ୍ରଦୃଷଣ ଆଦି ପ୍ରସଙ୍ଗରେ ଆଲୋଚନା ହେବ ଏଚ୍ଏମ୍ ଉତ୍ତରାଖଣ୍ଡ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଲୋକମାନଙ୍କୁ ଉଦ୍ଧାର କରିବା ଓ ସ୍ପାଭାବିକ ପରିସ୍ଥିତି ଫେରାଇ ଆଣିବାକୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ରବିବାର ସେଠାରେ ବରଫ ଅତଡ଼ା ଖସି ଅଚାନକ୍ ବନ୍ୟା ଆସିବାରୁ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଛି ଗତକାଲି ରାଜ୍ୟସଭା ଓ ଲୋକସଭାରେ ବିବୃତ୍ତି ଦେଇ ଶ୍ରୀ ଶାହା କହିଛନ୍ତି ବନ୍ୟା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକ ପ୍ରତି କୌଣସି ବିପଦ ନାହିଁ ସେ କହିଛନ୍ତି ସେହି ଅଞ୍ଚଳରେ କଳସ୍ତର କମିବାରେ ଲାଗିଛି

ସେମାନଙ୍କୁ ନିରାପଦରେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗର ଶେଷ ମୁଣ୍ଡରେ ପହଞ୍ଚିଛନ୍ତି

ସେ କହିଛନ୍ତି କେନ୍ଦ୍ର ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଓ ପ୍ରଧାନମନ୍ତ୍ରୀ ପରିସ୍ଥିତି ସଂକ୍ରାନ୍ତ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି

ସେ ଗ୍ରାମବାସୀମାନଙ୍କୁ ସାକ୍ଷାତ କରି ଦୁର୍ବିପାକ ଯୋଗୁଁ ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି

ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଛି

ପିଏମ୍ ଆଫ୍ଗାନ୍ ପ୍ରେଜ୍ ଏକ ଶାନ୍ତିପୂର୍ଣ୍ଣ ଐକ୍ୟବଦ୍ଧ ସ୍ଥିର ସମୃଦ୍ଧ ତଥା ବିକଶିତ ଆଫଗାନିସ୍ତାନ ଗଠନ ପାଇଁ ଭାରତର ନିରନ୍ତର ସମର୍ଥନ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଦୋହରାଇଛନ୍ତି ସେ କହିଛନ୍ତି ବିଗତ ଦୂଇ ଦଶନ୍ଧି ଧରି ଭାରତ ଆଫ୍ଗାନିସ୍ତାନର ବିକାଶରେ ଏକ ମୁଖ୍ୟ ଭାଗିଦାର ରହିଆସିଛି ଗତକାଲି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଫଗାନି ସ୍ଥାନର ରାଷ୍ଟ୍ରପତି ଆଶରଫ ଘନିଙ୍କ ସହ ଆଲୋଚନା କରିଥିଲେ ଶାହତୁତ୍ ଡ୍ୟାମ ନିର୍ମାଣ ପାଇଁ ଉଭୟ ପକ୍ଷ ଏକ ବୁଝାମଣା ସ୍କାରକପତ୍ର ସ୍ପାକ୍ଷର କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆଫ୍ଗାନିସ୍ତାନ ବୈଦେଶିକ ମନ୍ତ୍ରୀ ହନିଫ୍ ଆତ୍ମର୍ ବୁଝାମଣା ସ୍କାରକପତ୍ରରେ ସ୍ୱାକ୍ଷର କରିଛନ୍ତି ଏହି ଡ୍ୟାମ କାବୁଲ ନଗରୀର ପାନୀୟ ଜଳ ସମସ୍ୟା ଦୂର କରିବ ଏହା ମଧ୍ୟ ଆଖପାଖ ଅଞ୍ଚଳର କଳସେଚନରେ ସାହାଯ୍ୟ କରିବ ଏବଂ ସେହି ଅଞ୍ଚଳରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସହାୟତା କରିବ ଭାରତ ଓ ଆଫ୍ଗାନିସ୍ତାନ ମଧ୍ୟରେ ନୃଆ ବିକାଶ ଭାଗିଦାରୀର ଅଂଶସ୍ୱରୂପ ଏହି ପ୍ରକଳ୍ପ ଆରମ୍ଭ କରାଯିବ ଏହା ହେଉଛି ଭାରତ ଦ୍ୱାରା ଆଫ୍ଗାନିସ୍ତାନରେ ନିର୍ମାଣ କରାଯାଉଥିବା ଦ୍ୱିତୀୟ ବୃହତମ ଡ୍ୟାମ ଶାହତୁତ୍ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱାକ୍ଷରିତ ବୁଝାମଣା ସ୍କାରକପତ୍ର' ଆଫ୍ଗାନିସ୍ତାନର ସାମାଜିକ ଅର୍ଥନୈତିକ ବିକାଶ ଓ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ ସ୍ଥାପନ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାର ଜ୍ୱଳନ୍ତ ଉଦାହରଣ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଫ୍ଗାନିସ୍ତାନର ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଭାରତ ସହାୟତା କରିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆହୁରି ମଜବୁତ୍ ଓ ଘନିଷ୍ଠ ହୋଇଛି ଆଫ୍ଗାନିସ୍ତାନର ପ୍ରତ୍ୟେକ ନାଗରିକଙ୍କ ସହ ଭାରତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି କୌଶସି ବାହ୍ୟ ଶକ୍ତି ଆମର ବନ୍ଧୁତା ଓ ଅଭିବୃଦ୍ଧିର ପଥରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଆଫ୍ଗାନିସ୍ତାନର ଶାନ୍ତି ପ୍ରକ୍ରିୟାକୁ ଭାରତ ସର୍ବଦା ସମର୍ଥନ କରି ଆସିଛି ସେ କହିଛନ୍ତି ଆଫ୍ଗାନିସ୍ତାନର ଜନସାଧାରଣଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଐକ୍ୟବଦ୍ଧ ହୋଇ ଯେକୌଣସି ସମସ୍ୟାର ମୁକାବିଲା କରିପାରିବେ ଭ୍ୟାକସିନେସନ ଦେଶରେ କରୋନା ବିରୋଧୀ ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି

ଦେଶରେ ଦ୍ରତଗତିରେ ଟିକାଦାନ କାର୍ଯ୍ୟ ଆଗେଇ ଚାଲିଛି

ଏଏଫପିଓ ସରକାର କୃଷକ ଉତ୍ପାଦକ ସଂଗଠନ ଏଏଫପିଓ ପ୍ରତିଷା ପାଇଁ ନ୍ତନ କେନ୍ଦୀୟ ଯୋଜନା ଆରମ୍ଭ କରିଛନ୍ତି

କୃଷିମନ୍ତ୍ରଣାଳୟର ଏକ ବୟାନରେ କୁହାଯାଇଛି ଯେ କୃଷକ ଉତ୍ପାଦକ ସଂଗଠନ ଗ୍ରଡିକୁ ଉତ୍ପାଦକ ସମ୍ବହଭାବେ ବିକାଶିତ କରାଯିବ ସେମାନଙ୍କ ପାଇଁ ବଜାର ବ୍ୟବସ୍ଥା ସୁଲଭ କରାଇବାକୁ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦକ ସଂଗଠନ ଗଠନ କରାଯାଉଛି